ଏଥିରେ ଉଚ୍ଚଶିକ୍ଷା ସ୍ୱାସ୍ଥ୍ୟ ସଡକପଥ ଓ ରାଜପଥ ଏବଂ ସଂସ୍କୃତି ସମ୍ପର୍କୀତ ପ୍ରକଳ୍ପ ରହିଛି ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ନିକଟସ୍ଥ ବରୁଣେଇଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବେ

ଗୌତମ ବୁଦ୍ଧ ଓ ବୌଦ୍ଧଧର୍ମର ବିଭିନ୍ନ ଦେବଦେବୀଙ୍କର ବିଶାଳ ସ୍ଥାପତ୍ୟଭରା ଲଳିତଗିରି ପ୍ରତ୍ନତାତ୍ତିକ ସଂଗ୍ରହାଳୟକୁ ମଧ୍ୟ ଶ୍ରୀ ମୋଦି ଲୋକାର୍ପଣ କରିବେ ଭୁବନେଶ୍ୱରର ଆଇଆଇଟିଠାରେ ଆୟୋଜିତ ଏକ ଉହବରେ ଶ୍ରୀମୋଦି ପାଇକ ବିଦ୍ରୋହ ସ୍କାରକୀ ଡାକଟିକଟ ଓ ଏକ ମୁଦ୍ରା ମଧ୍ୟ ଉନ୍କୋଚନ କରିବେ

ଫେଡେରାଲ୍ ଫ୍ରଣ୍ଟ ଟିଆର୍ଏସ୍ ସଭାପତି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଅଣକଂଗ୍ରେସ ଓ ଅଣବିଜେପି ଦଳଗୁଡ଼ିକୁ ନେଇ ଏକ ରାଷ୍ଟ୍ରୀୟ ମେଣ୍ଟ ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଗତକାଲି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଶାଖାପାଟଣାର ସାରଦା ପୀଠରେ ପ୍ରାର୍ଥନା କରିଥିଲେ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରଠାରେ ଭେଟିବା ପରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଦେଶ ଏକ ପରିବର୍ତ୍ତନ ଚାହେଁ ଏବଂ ସେଥିପାଇଁ ସେ ବିଭିନ୍ନ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ସେ ଏ ସଫପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଆଉଥରେ ଭେଟି ଆଲୋଚନା କରିବେ ଏବଂ ମେଣ୍ଟ ଗଠନ ପ୍ରକ୍ରିୟାକୁ ଆଗେଇ ନେବେ କଂଗ୍ରେସ ଓ ବିଚ୍ଚେପିର ଏକ ବିକଳ୍ପ ପାଇଁ ଆଞ୍ଚଳିକ ଦଳଗୁଡ଼ିକର ମିଶ୍ରଣ ନିହାତି ଆବଶ୍ୟକ ବୋଲି ଶ୍ରୀ ରାଓ କହିଛନ୍ତି ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହ ଆଲୋଚନା ଅପରିହାର୍ଯ୍ୟ ହୋଇଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମମନୋଭାବାପନ୍ନ ଦଳ ସହ ମିତ୍ରତା ସ୍ଥାପନ ସହ ବିଭିନ୍ନ ବିଷୟରେ ଚନ୍ଦ୍ରଶେଖର ରାଓଙ୍କ ସହ ତାଙ୍କର ଆଲୋଚନା ହୋଇଛି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏ ନେଇ ଭେଟିବାର କାର୍ଯ୍ୟକ୍ରମ ରହିଛି ପ୍ରେସିଡେଣ୍ଟ୍ ସୋଜର୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ହାଇଦରାବାଦସ୍ତିତ ରାଷ୍ଟ୍ରପତି ନୀଳୟମ୍ରେ ଏକ ଅଭ୍ୟର୍ଥନା ସମାବେଶର ଆୟୋଜନ କରିଥିଲେ ଆଟ୍ ହୋମ୍ ନାମରେ କ୍ଷାଶୁଣା ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟପାଳ ଇଏସ୍ଏଲ୍ ନରସିଂଙ୍ଘମ୍ ତେଲଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ସ୍ୱାମୀ ଗୌଡ଼ ଏବଂ ଘରୋଇ ବିଭାଗ ମନ୍ତ୍ରୀ ମହମ୍ମଦ ଅଲ୍ଲୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଏବେ ହାଇଦରାବାଦରେ ଛୁଟି କଟାଉଛନ୍ତି ଏବଂ ଗତ ତିନିଦିନ ଧରି ରାଷ୍ଟ୍ରପତି ନୀଳୟମ୍ରେ ରହୁଛନ୍ତି ଏହି ଅବସ୍ଥାନ କାଳରେ ସେ ଏକ ସିକିଲ୍ସେଲ୍ କେନ୍ଦ୍ର ଥାଲାସେମିଆ ଓ ଜେନେଟିକ୍ ବ୍ଲଡ୍ ଡକର୍ଡର କେନ୍ଦ୍ର ଉଦ୍ଘାଟନ କରିଛନ୍ତି ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ସିବିଏସ୍ଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ସୂଚୀ ଘୋଷଣା କରିଛି

ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ତାରିଖ ସହିତ ବୋର୍ଡ ପରୀକ୍ଷା ଯେପରି ନ ପଡ଼େ ସେଥିପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଇଛି

ପଲ୍ୟୁସନ୍ ଦିଲ୍ଲୀ ଦିଲ୍ଲୀରେ ବାୟୁର ମାନ ହଠାତ୍ ଖରାପ ହୋଇଯାଇଥିବାରୁ କେନ୍ଦ୍ରୀୟ ପ୍ରଦ୍ଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ଟାସ୍କଫୋର୍ସ ଦିଲ୍ଲୀବାସୀଙ୍କ ପାଇଁ କେତେକ ପରାମର୍ଶ ଜାରି କରିଛି

ଗତକାଲି ଦିଲ୍ଲୀର ବାୟୁର ମାନ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ସବୁଠୁ ଖରାପ ଥିଲା ଏହାକୁ ପ୍ରଦୂଷଣ ବୋର୍ଡ କରୁରୀକାଳୀନ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛି ଏଭଳି ପ୍ରଦୂଷଣ ଦ୍ୱାରା କର୍କଟ ହୃଦ୍ଘାତ ଓ ଶ୍ୱାସ ଆଦି ବ୍ୟାଧି ସୃଷ୍ଟି ହେବାର ଆଶଙ୍କା ରହିଛି ରାଜନାଥ ସିଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ପରି ସହନଶୀଳ ରାଷ୍ଟ୍ର ବିଶ୍ୱରେ ଆଉ କେହି ନାହାନ୍ତି ଦେଶରେ ଅସହିଷ୍ଟ୍ରତା ବୃଦ୍ଧି ପାଉଛି ବୋଲି ହେଉଥିବା ଅଭିଯୋଗକୁ ଖଶ୍ଚନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଭାରତରେ ଯେଉଁ ସହନଶୀଳତା ରହିଛି ତାହା ବିଶ୍ୱର ଅନ୍ୟ କୌଣସି ପ୍ରାନ୍ତରେ ମିଳିବ ନାହିଁ ଲକ୍ଷ୍ମୌସ୍ଥିତ କିଙ୍ଗ୍ ଜର୍ଜ ମେଡ଼ିକାଲ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗରମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ ଏହା କହିଛନ୍ତି ବିଭିନ୍ନ ଧର୍ମର ଲୋକ ଭାରତରେ ସଦ୍ଭାବନାର ସହ ବସବାସ କରିଆସୁଛନ୍ତି

ଭାରତକୁ ସଶକ୍ତ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବା ପାଇଁ ସେମାନେ ସହଯୋଗ କରିଆସୁଛନ୍ତି ଭାରତରେ ଏହି ସହନଶୀଳତାର ଧାରା ଅବ୍ୟାହତ ରହିବ ବୋଲି ସେ ଆଶା କରିଚ୍ଛନ୍ତି

ଅଗ୍ନିକାଶ୍ଡର କାରଣ ଏବେ ବି ଅସ୍ୱଷ୍ଟ ରହିଛି ଜାଓଡେକର ସ୍କୁଲ୍ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରୀ ପ୍ରକାଶ ଜାୱଡେକର କହିଛନ୍ତି ଯେ ଶ୍ରେଣୀଗୃହର ପାଠ୍ୟକ୍ରମକୁ ସରକାର ପର୍ଯ୍ୟାୟକ୍ରମେ ହ୍ରାସ କରୁଛନ୍ତି ପିଲାମାନେ ଯାହା ପଢୁଛନ୍ତି ତାହାକୁ ଭଲ ଭାବରେ ବୁଝି ପରୀକ୍ଷା ନିରୀକ୍ଷା କରିବା ଏବଂ ଖେଳକୁଦ ନିମନ୍ତେ ସେମାନଙ୍କୁ ସମୟ ଦେବା ଲକ୍ଷ୍ୟରେ ଏହି ପାଠବୋଝ ହ୍ରାସ କରାଯାଉଛି

ଏହାଫଳରେ ପିଲାମାନେ ଯେଉଁ ସମୟ ପାଇବେ ଖେଳକୁଦ ଏବଂ ପରୀକ୍ଷାମୂଳକ ଶିକ୍ଷା ପାଇଁ ତାହାକୁ ବିନିଯୋଗ କରିପାରିବେ

ପାକ୍ ସରିଫ ପାକିସ୍ତାନର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ନୱାକ ସରିଫ୍ଙ୍କ ବିରୁଦ୍ଧରେ ଥିବା ଅବଶିଷ୍ଟ ଦୁଇଟି ଦୁର୍ନୀତି ମାମଲାର ରାୟ ଆଜି ଦେଶର ଆକାଉଣ୍ଟେବିଲିଟି କୋର୍ଟ ଶୁଣାଇବେ ଦୁଇଟି ପ୍ରମୁଖ କମ୍ପାନିରେ ନୱାଜଙ୍କ ଅର୍ଥ ଲଗାଣ ସଂକ୍ରାନ୍ତ ମାମଲାର ଶୁଣାଣି ଗତସପ୍ତାହରେ ଅଦାଲତ କରିବା ସହ ରାୟ ସ୍ଥଗିତ ରଖିଥିଲେ

ସରିଫ ଅଦାଲତଙ୍କ ରାୟ ଶୁଣିବା ପାଇଁ ଇସ୍ଲାମାବାଦରେ ପହଞ୍ଚ୍ଚନ୍ତି ଅଦାଲତରେ ରାୟ ପ୍ରଦାନ ସମୟରେ ସେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ସରିଫ୍ଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ଗତବର୍ଷ ସେପ୍ଟେମ୍ବର ମାସରେ ନ୍ୟାସନାଲ୍ ଆକାଉଷ୍ଟେବିଲିଟି ବ୍ୟୁରୋ ପକ୍ଷରୁ ତାଙ୍କ ନାମରେ ତିନୋଟି ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା

ଯେଉଁସବୁ ଦଳ ଜାତି ପରିବାରବାଦ ଓ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ଆସନ୍ତା ନିର୍ବାଚନ ସେମାନଙ୍କ ପାଇଁ ଅନ୍ତିମ ନିର୍ବାଚନ ହେବ ବୋଲି ସେ କହିଛନ୍ତି ନୂଆଦିଲ୍ଲୀଠାରେ ବିଜେପିର ବୁଥ୍ସରୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ ଅନେକ ଦୁର୍ନୀତି ଲିପ୍ତ ଥିବା କଂଗ୍ରେସ ଏବେ ଏନ୍ଡିଏ ସରକାରଙ୍କର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଛି ସେ ମଧ୍ୟ ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି ସରକାରକୁ ସମାଲୋଚନା କରିଛନ୍ତି

ଟର୍କି ୟୁଏସ୍ ସିରିଆ ଗୃହଯୁଦ୍ଧ ବିଧ୍ୱସ୍ତ ସିରିଆରୁ ଆମେରିକା ସୈନ୍ୟଙ୍କ ପ୍ରତ୍ୟାହାର ପରେ ସେଠାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମିଳିତ ମୁକାବିଲା କରିବାକୁ ଟର୍କିର ରାଷ୍ଟ୍ରପତି ରିସେଫ୍ ତେଇଫ୍ ଏର୍ଡୋଗାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ମ୍ ରାଜି ହୋଇଛନ୍ତି

ୟୁଏସ୍ ଡିଫେନ୍ସ ହେଡ୍ ଆସନ୍ତା ମାସ ପହିଲାରୁ ଆମେରିକାର କାମଚଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ୟାଟ୍ରିକ୍ ସାନାହା ଦାୟିତ୍ୱ ଗ୍ରହଣ କରିବେ

ସୁନାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାମୀ ବିଧ୍ୱସ୍ତ ଇଣ୍ଡୋନେସିଆକୁ ସାହାଯ୍ୟ ସହଯୋଗ କରିବାକୁ ସେଠାକାର ରାଷ୍ଟ୍ରପତି କ୍ରୋକୋ ୱିଡୋଡୋଙ୍କୁ ପ୍ରସ୍ତାବ ଦେଇଛନ୍ତି